ଏଥିପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି

ବିଇଓ ଏବଂ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟକୁ ବିଭିନ୍ଦ କାମ ନେଇ ଶିକ୍ଷକ ଯିବା ଦ୍ୱାରା ଶିକ୍ଷାଦାନ ପ୍ରଭାବିତ ହେଉଥିବାରୁ ନ୍ଆ ବ୍ୟବସ୍ରାରେ ଏହାକୁ ରୋକାଯିବା ସହ ଶିକ୍ଷାଦାନ ପ୍ରଭାବିତ ନହେବା ପାଇଁ ଦୂଷ୍ଟି ଦିଆଯାଇଛି

ଏହି ସମୟରେ ଜରୁରୀ ସେବାରେ ନିୟୋକିତ ଯାନବାହାନ ଔଷଧ ଦୋକାନ ବିବାହ କିମ୍ୟା ଅନ୍ତିମ ସକ୍ ଯାଉଥିବା ଗାଡ଼ିକୁ ବନ୍ଦରୁ ବାଦ୍ ଦିଆଯିବ ବୋଲି ଦଳ ପକ୍ଷରୁ କୁହାଯାଇଛି ଅନ୍ୟପକ୍ଷରେ ବନ୍ଦପାଇଁ ଆଜି ରାଜ୍ୟ ସରକାର ସ୍କୁଲ ଏବଂ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ଓ ଘରୋଇ କଲେଜ ଏବଂ ବିଶ୍ୱବିଦ୍ୟାଳୟକୁ ବନ୍ଦ କରିବାକୁ ଘୋଷଣା କରିଛନ୍ତି